ବାମପଚ୍ଚୀ ଉଗ୍ରବାଦୀ ଦମନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଏହି କମିଟି ବିଶେଷ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି ଏବେ ବିଭିନ୍ ମାଓ ପ୍ରଭାବିତ ରାକ୍ୟରେ ରାକ୍ୟସ୍ତରୀୟ ୟୁନିଫାଏଡ୍ କମାଣ୍ଡ ରହିଛି

ସାଇବର ଥାନା ରାଜ୍ୟରେ ସାଇବର ଅପରାଧ ବୁଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ସାଇବର ଥାନା ପ୍ରତିଷା ଉପରେ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁତ୍ୱାରୋପ କରିଛନ୍ତି

ଏହି କର୍ମଶାଳାରେ ରାକ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଇବର କ୍ରାଇମ୍ ବିଶେଷଙ୍କ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ

ଅନୁଗୁଳ ଏସ୍ପିଙ୍କ ନେତୂତ୍ୱରେ ଯାଇଥିବା ଦୁଇଟି ଟିମ୍ ଗୟାର ବିଭିନ୍ ଅଞ୍ଞଳରେ ଚଢ଼ାଉ କରି ଏହି ଦୁଇ ଜଣଙ୍କୁ ଗିରଫ୍ କରିଛନ୍ତି ସେମାନଙ୍କଠାରୁ ସୁନା ଏବଂ ଅସ୍ତଶସ୍ତ ମଧ୍ଧ ଜବତ କରାଯାଇଛି ଏହି ଦୂଇ ଜଣ ବିଭିନ୍ନ ବ୍ୟାଙ୍କ୍ ଡକାୟତି ଘଟଣାରେ ସମ୍ମକ୍ତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି

ତେବେ ଏହି ତଥ୍ୟ କେବଳ ଡାକ୍ତରଖାନାର୍ ମିଳୁଥିବା ସୂଚନା ଉପରେ ଆଧାରିତ

ଏହା ହେଉଛି ଫୌକଦାରୀ ବିଶ୍ୱାସ ଭଙ୍ଗ ଏବଂ ବେଆଇନ୍ ବୋଲି ବିଜେପି ପକ୍ଷରୁ କନସ୍ୱାର୍ଥ ମାମଲା ଦାଏର କରିଥିବା ସମୀର ମହାନ୍ତି ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି

ସେଗୁଡ଼ିକ ହେଲା କୋରାପୁଟ୍ ମାଲକାନଗିରି ବୌଦ୍ଧ ସୋନପୁର ବରଗଡ଼ ସମ୍ମଲପୁର ଓ ବଲାଙ୍ଗୀର